ଆଜି ବିଶ୍ୱ ରେଡ଼ିଓ ଦିବସ ପାଳିତ ହେଉଛି

ଅମିତ୍ ଶାହା ଡ୍ରଗ୍ ଟ୍ରାଫିକିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ନିଶାଦ୍ରବ୍ୟ ଚୋରାଚାଲାଣ ଓ ବ୍ୟବସାୟର ନିୟନ୍ତ୍ରଣ ଦିଗରେ ଦୂଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ନିଶାଦ୍ରବ୍ୟ ଚୋରଚାଲାଣର ମୁକାବିଲା ପାଇଁ ନୂଆଦିଲ୍ଲୀରେ ଚାଲିଥିବା ବିମ୍ଷ୍ଟେକ୍ ଦେଶମାନଙ୍କର ଏକ ସମ୍ମିଳନୀରେ ଆଜି ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏହି ଆହ୍ୱାନର ମୁକାବିଲା ପାଇଁ ବିଭିନ୍ନ ସଂଗଠନ ମଧ୍ୟରେ ସମନ୍ୱୟ ସହିତ ଏକ ବ୍ୟବସ୍ଥା ପ୍ରସ୍ତୁତ କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ଶ୍ରୀ ଶାହା କହିଛନ୍ତି ଭାରତର ନିଶାଦ୍ରବ୍ୟ ସେବନ ପ୍ରତି ଶ୍ରନ୍ୟ ସହିଷ୍ଠତା ରହିଛି ଏବଂ ଏହିଭଳି ନିଶାଦ୍ରବ୍ୟ ଗୁଡ଼ିକର ଆମଦାନୀ ଓ ରପ୍ତାନୀକୁ କେବେବି ଅନୁମତି ଦିଆଯିବ ନାହିଁ କେନ୍ଦ୍ର ସରକାର ନିଶାଦ୍ରବ୍ୟ ଚୋରାଚାଲାଣର ନିୟନ୍ତ୍ରଣ ପାଇଁ ପୂର୍ଣ୍ଣମାତ୍ରାରେ ଉତ୍ତର୍ଗୀକୃତ ବୋଲି ସେ ସ୍ୱଷ୍ଟ କରିଛନ୍ତି ଶ୍ରୀ ଶାହା କହିଛନ୍ତି ଏକ ନିଶାମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ନିଶ୍ଚୟ ସାକାର ହେବ

ଏହି ହାର ଦ୍ରୁତଗତିରେ ବୃଦ୍ଧି ପାଉଛି ବୋଲି ସେ ସତର୍କ କରାଇ ଦେଇଛନ୍ତି ଏହି ଦୁଇଦିନିଆ ସମ୍ମିଳନୀ ଅବସରରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ଏ ସଂକ୍ରାନ୍ତରେ କିଛି ନିଷ୍ପଭି ନିଆଯିବ ବୋଲି ସେ ଆଶପ୍ରକାଶ କରିଛନ୍ତି ପିଏମ୍ ସମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ଦ୍ୱିତୀୟଥର ପାଇଁ କ୍ଷମତାକୁ ଆସିବାର ଅଳ୍ପକିଛି ମାସ ମଧ୍ୟରେ ଯେଉଁସବୁ ନିଷ୍କଭି ନେଇଛନ୍ତି ସେଥିରୁ ଦେଶକୁ ଦ୍ରୁତ ବିକାଶ ପଥରେ ଆଗେଇ ନେବାର ସଂକଳ୍ପ ପ୍ରତିଫଳିତ ହେଉଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଯୁବପିଢ଼ୀ ମଧ୍ୟରେ ନିଯୁକ୍ତି ସୃଷ୍ଟିକର୍ତ୍ତା ହେବାର ବିଶ୍ୱାସ ବଢ଼ିଛି ଏବଂ ମହିଳାମାନେ ଆତ୍ମବିଶ୍ୱାସ ସହିତ ସବୁ କ୍ଷେତ୍ରରେ ସେମାନଙ୍କର ପରାକାଷ୍ଠା ଦେଖାଇବା ପାଇଁ ଅଗ୍ରସର ହେଉଛନ୍ତି

ସେ କହିଛନ୍ତି ଏହି ଲକ୍ଷ୍ୟ ପୂରଣ ପାଇଁ ନିର୍ମାଣ ଓ ରପ୍ତାନୀ କ୍ଷେତ୍ରରେ ଉନ୍ନତିର ଆବଶ୍ୟକତା ରହିଛି

ମୁମ୍ଭାଇର ଲୋନାବାଲାଠାରେ ଭାରତୀୟ ନୌବାହିନୀର ଆଇଏନ୍ଏସ୍ ଶିବାଜୀକୁ ପ୍ରେସିଡେଣ୍ଟ୍ସ କଲର ପ୍ରଦାନ କରିବା ଅବସରରେ ଉଦ୍ବୋଧନଦେଇ ରାଷ୍ଟ୍ରପତି ଏହା କହିଛନ୍ତି

ବିଦେଶୀ ରାଷ୍ଟ୍ରଦୃତମାନଙ୍କର କାଞ୍ଚୁକାଶ୍ମୀରକୁ ଏହା ହେଉଛି ଦ୍ୱିତୀୟ ଦଫା ଗସ୍ତ କାର୍ଯ୍ୟକ୍ରମ ସେମାନେ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଓ ବରିଷ୍ଣ ପ୍ରଶାସନିକ ଅଫିସରମାନଙ୍କୁ ସାକ୍ଷାତ୍ କରିବେ ପ୍ରତିନିଧି ଦଳରେ କର୍ମାନୀ କାନାଡା ଫ୍ରାନ୍ୱ ନିଉଜିଲ୍ୟାଣ୍ଡ ମେକ୍ୱିକୋ ଇଟାଲୀ ଆଫଗାନିସ୍ତାନ ଅଷ୍ଟ୍ରିଆ ଉଜବେକିସ୍ତାନ ପୋଲାଣ୍ଡ ଓ ୟୁରୋପୀୟ ସଂଘର ରାଷ୍ଟ୍ରଦ୍ଦତମାନେ ରହିଛନ୍ତି ଗତକାଲି ସେମାନେ ଶ୍ରୀନଗର ଗସ୍ତକରି ସେଠାକାର ପ୍ରକୃତ ପରିସ୍ଥିତି ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଥିଲେ

ଏହି ପ୍ରତିନିଧି ଦଳ ଜାମ୍ମୁ କାଶ୍ମୀରକୁ ଦୁଇଦିନ ଗସ୍ତରେ ଯାଇଛନ୍ତି ଏସ୍ସି ମର୍ସି ପ୍ଲି ନିର୍ଭୟା ସାମୁହିକ ବଳାତ୍କାର ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମାର କ୍ଷମା ଆବେଦନକୁ ଖାରଜ କରାଯିବା ପାଇଁ ହୋଇଥିବା ସୁପାରିଶର ପରୀକ୍ଷାନିରୀକ୍ଷା କରାଯିବା ଲାଗି ସେ କରିଥିବା ଅନୁରୋଧକୁ ସୁପ୍ରିମକୋର୍ଟ ପ୍ରତ୍ୟାଖାନ କରିଦେଇଛନ୍ତି ତା'ର ଆବେଦନକୁ ଖାରଜ କରି ଜଷ୍ଟିସ ଆର୍ ଭାନୁମତି ଅଶୋକ ଭୂଷଣ ଓ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଓ ଘରୋଇ ମନ୍ତ୍ରୀ କ୍ଷମା ଆବେଦନକୁ ଖାରଜ କରାଯିବା ପାଇଁ ସୁପାରିଶ ପତ୍ରରେ ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା କ୍ଷମା ଆବେଦନ ଖାରଜ ହେବାକୁ ଚ୍ୟାଲେଞ୍ଜ କରି ବିନୟ ଶର୍ମା ମଙ୍ଗଳବାରଦିନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଦିଲ୍ଲୀ ଉପରାଜ୍ୟପାଳ ଓ ଘରୋଇ ମନ୍ତ୍ରୀ କ୍ଷମା ଆବେଦନରେ ସ୍ୱାକ୍ଷର କରିନଥିଲେ ବୋଲି ବିନୟ ଶର୍ମା ପକ୍ଷରୁ ଅଭିଯୋଗ କରାଯାଇଥିଲା ଏସ୍ସି ପୋଲ୍ କ୍ୟାଣ୍ଡିଡେଟ୍ସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କର ବିରୁଦ୍ଧରେ ରହିଥିବା ସମସ୍ତ ଫୌଜଦାରୀ ମାମଲାକୁ ଦଳୀୟ ଓ୍ୱେବ୍ସାଇଟ୍ରେ ଅପଲୋଡ୍ କରିବାପାଇଁ ସୁପ୍ରିମକୋର୍ଟ ଆଜି ସବୁ ରାଜନୈତିକ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି

ଅପରାଧିକ ମାମଲା ରହିଥିବା ପ୍ରାର୍ଥୀମାନଙ୍କୁ କାହିଁକି ଚୟନ କରାଯାଇଛି ସେସବୁର କାରଣଗୁଡ଼ିକ ମଧ୍ୟ ଓ୍ୱେବ୍ସାଇଟ୍ରେ ଉଲ୍ଲେଖ କରିବା ପାଇଁ ସୁପ୍ରିମକୋର୍ଟ ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଏହାଛଡା ଏହିସବୁ ତଥ୍ୟକୁ ଫେସ୍ବୁକ୍ ଓ ଟ୍ୱିଟ୍ର ଭଳି ସାମାଜିକ ଗଣମାଧ୍ୟମ ତଥା ଗୋଟିଏ ପ୍ରାନ୍ତୀୟ ଭାଷାର ସମ୍ବାଦପତ୍ର ଓ ଗୋଟିଏ ଜାତୀୟ ଖବରକାଗଜରେ ପ୍ରକାଶ କରିବାପାଇଁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି

ଜନସାଧାରଣଙ୍କ ମଧ୍ୟରେ ରେଡିଓର ଗୁରୁତ୍ୱ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳିନ କରାଯାଇଥାଏ ଚଳିତବର୍ଷ ବିଶ୍ୱ ରେଡ଼ିଓ ଦିବସର ବାର୍ତ୍ତା ହେଉଛି 'ରେଡିଓ ଓ ବିବିଧତା' ଏହି ଅବସରରେ ବାର୍ତ୍ତା ଦେଇ ଜାତିସଂଘ ସାଧାରଣ ସଚିବ ଆଙ୍କୋନିଓ ଗୁଟେରସ୍ କହିଛନ୍ତି ରେଡ଼ିଓ ଲୋକଙ୍କୁ ଏକାଠି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଏହି ଅବସରରେ ପ୍ରସାର ଭାରତୀ ସିଇଓ ଶଶୀଶେଖର ଭେମ୍ପତି ଆକାଶବାଣୀ ପକ୍ଷରୁ ରେଡ଼ିଓର ଲୋକପ୍ରିୟତା ବୃଦ୍ଧି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଛନ୍ତି

ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଦ୍ୱିତୀୟ ବ୍ୟକ୍ତିଜଣଙ୍କ ରକ୍ତନମୂନାରେ ଆଉ ସଂକ୍ରମଣ ନଥିବା ପୁନେସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ସ୍ୱଷ୍ଟ କରିଛି

ଟେନିସ୍ ନେଦରଲ୍ୟାଣ୍ଡସରେ ଚାଲିଥିବା ରୋଟରଡ୍ୟାମ୍ ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ୱ କ୍ୱାର୍ଟରଫାଇନାଲରେ ଆକି ଭାରତର ରୋହନ ବୋପାନ୍ନା ଓ କାନାଡାର ଡେନିସ୍ ସାପୋଭାଲୋଭଙ୍କ ଯୋଡ଼ି ଜୁଲିଏନ୍ ରୋଜର ଓ ହୋରିଆ ଟେକାଉଙ୍କ ଯୋଡ଼ିକୁ ଭେଟିବେ